ପ୍ରଧାନମନ୍ତ୍ରୀ କହିଛନ୍ତି ଏହି ରାଜିନାମାଗୁଡ଼ିକ ଦ୍ୱାରା ଦୁଇ ଦେଶ କ୍ରେତା ବିକ୍ରେତାରୁ ଘନିଷ୍ଠ ବନ୍ଧୁ ରାଷ୍ଟ୍ରରେ ପରିଣତ ହୋଇଛନ୍ତି

ଏବଂ ଭାରତୀୟ ତୀର୍ଥଯାତ୍ରୀମାନେ କକିଣସି ପ୍ରତିବନ୍ଧକ ବିନା କର୍ତ୍ତାରପୁର ସାହିବ୍କୁ ଗସ୍ତ କରିବାକୁ ଭାରତ ଓ ପାକିସ୍ତାନ ଏକମତ ହୋଇଛନ୍ତି

ବିଂଶ ଭାରତ ରୁଷ ବାର୍ଷିକ ଶିଖର ବୈଠକ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରୁଷ ରାଷ୍ଟ୍ରୀପତି ଭ୍ଲାଦିମିର୍ ପୁତିନ୍ଙ୍କ ଉପସ୍ଥିତିରେ ଏହି ରାଜିନାମାଗୁଡ଼ିକ ସ୍ୱାକ୍ଷରିତ ହୋଇଛି

ଦୁଇଟି ରାଜିନାମା ମୌଳିକ ତାଞ୍ଚା କ୍ଷେତ୍ରରେ ରହିଥିବା ବେଳେ ପ୍ରତିରକ୍ଷା ଓ ଅଡିଓ ଭିକୁଆଲ୍ ନିର୍ମାଣ କ୍ଷେତ୍ରରେ ଗୋଟିଏ ଲେଖାଏଁ ରାଜିନାମା ରହିଛି ପରେ ପୃଥକ ପେସ୍ ବିବୃତ୍ତିରେ ଉଭୟ ନେତା ଶିଖର ବୈଠକର ଫଳାଫଳକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି ଓ ସେମାନଙ୍କ ମଧ୍ୟରେ ଦ୍ୱିପକ୍ଷିୟ ସମ୍ପର୍କକୁ ଉଚ୍ଚଶିଖରକୁ ନେଇଯିବା ପାଇଁ ସଂକଳ୍ପବଦ୍ଧତା ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ରୁଷକୁ ଏକ ବିଶ୍ୱସ୍ତ ଭାଗିଦାର ରାଷ୍ଟ୍ର ଏବଂ ଘନିଷ୍ଠ ବନ୍ଧୁ ବୋଲି ବର୍ଷନା କରିଛନ୍ତି ଅନ୍ୟ ପକ୍ଷରେ ଶ୍ରୀ ପୁତିନ୍ କହିଛନ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କ ଅନନ୍ୟ ଓ ଏହା ପରସ୍କରର ହିତସାଧନ କରିବ ପ୍ରତିରକ୍ଷା କ୍ଷେତ୍ରରେ ସ୍ୱାକ୍ଷରିତ ଏମ୍ଓୟୁ ଅନୁସାରେ ରୁଷ ନିର୍ମିତ ଅସ୍ତଶସ୍ତଗୁଡ଼ିକ ପାଇଁ ମେକ୍ ଇନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ଯନ୍ତ୍ରପାତି ଉତ୍ପାଦନ ସକାଶେ ମିଳିତ ଉଦ୍ୟୋଗ ସ୍ଥାପନ ଅନ୍ତର୍ଭୁକ୍ତ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କର ବିବୂତ୍ତିରେ କହିଛନ୍ତି ଏହି ରାଜିନାମା ଅନୁସାରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ କ୍ରେତା ବିକ୍ରେତାରୁ ଘନିଷ୍ଠ ବନ୍ଧୁତାକୁ ରୂପାନ୍ତରିତ ହୋଇଛି ମୌଳିକ ଡାଞ୍ଚା କ୍ଷେତ୍ରରେ ସ୍ୱାକ୍ଷରିତ ଏମ୍ଓୟୁ ଗୁଡ଼ିକ ଅନୁସାରେ ଭ୍ଲାଦିବୋସ୍ତକ ଓ ଚେନ୍ନାଇ ମଧ୍ୟରେ ସାମୁଦ୍ରିକ ପଥ ଦେଇ ଯୋଗାଯୋଗ ସ୍ଥାପନ ଅନ୍ତର୍ଭୁକ୍ତ ଜାତୀୟ ମୁଦ୍ରାଗୁଡ଼ିକର ଦେୟ କ୍ଷେତ୍ରରେ ପାରସ୍କରିକ ବୁଝାମଣା ଲାଗି ଏକ ଏମ୍ଓୟୁ ସ୍ୱାକ୍ଷରିତ ହୋଇଛି ରୁଷର ଫାର୍ ଇଷ୍ଟ ଅଞ୍ଚଳରେ ଶ୍ରମିକମାନଙ୍କର ଅଭାବ ଦୃଷ୍ଟିରୁ ସେଠାକୁ ଶ୍ରମିକମାନଙ୍କୁ ପଠାଇବା ପାଇଁ ଉଭୟ ଦେଶ ମଧ୍ୟ ଏକ ରାଜିନାମା ସ୍ୱାକ୍ଷର କରିଛନ୍ତି

ସେମାନେ ପାକିସ୍ତାନର ନାଗରିକ ବୋଲି ଜଣାପଡ଼ିଛି

ପାକିସ୍ତାନ କାଶ୍ମୀର ଉପତ୍ୟକା ମଧ୍ୟକୁ ଅଧିକ ସଂଖ୍ୟାରେ ସନ୍ତାସବାଦୀମାନଙ୍କୁ ଅନୁପ୍ରବେଶ କରାଇବାକୁ ବ୍ୟାକୁଳ ହୋଇ ରହିଛି ବୋଲି ସେ ଦୋଷାରୋପ କରିଛନ୍ତି ସେ କହିଛନ୍ତି ଉପତ୍ୟକାରେ ଶାନ୍ତି ଭଙ୍ଗ କରିବା ଉଦ୍ଦେଶ୍ୟରେ ପାକିସ୍ତାନ ଏଭଳି କରୁଛି

ସେନାବାହିନୀ ପକ୍ଷରୁ ସେହି ଦୁଇ ସନ୍ତାସବାଦୀଙ୍କର ଭିଡ଼ିଓ ଚିତ୍ର ଛଡ଼ା ଯାଇଛି ଓ ସେମାନେ ଲସ୍କରେ ତଏବା ସହ ସମ୍ପୁକ୍ତ ଥିବା ବିଷୟ ସ୍ୱୀକାର କରିଥିବାର ଦେଖିବାକୁ ମିଳିଛି ପାକିସ୍ତାନ ସେନାବାହିନୀ ସେମାନଙ୍କୁ ଭାରତକୁ ଅନୁପ୍ରବେଶ କରାଇଥିବାର ମଧ୍ୟ ସେମାନେ ସ୍କୀକାର କରିଛନ୍ତି

ବିଜେପି ଏନ୍ଆର୍ସି ବିଜେପି କହିଛି ଏନ୍ଆର୍ସି ସଂଶୋଧନରେ ଯଦି କୌଣସି ତ୍ରୁଟି ରହିଛି ତେବେ ସେଗୁଡ଼ିକର ସଂଶୋଧନ କରାଯିବା ଉଚିତ୍ ଗୌହାଟୀଠାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ବିଜେପି ମୁଖପାତ୍ର ମିନାକ୍ଷୀ ଲେଖି କହିଛନ୍ତି ଦେଶର ଜନସାଧାରଣଙ୍କର ଅଧିକାରକୃ ସ୍ୱରକ୍ଷିତ ରଖାଯିବ ସେ କହିଛନ୍ତି ଏନ୍ଆର୍ସିରେ ଯଦି କୌଣସି ତ୍ରୁଟି ଥାଏ ତେବେ ସ୍ଥାନୀୟ ଲୋକମାନଙ୍କୁ ସ୍ୱରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ସମସ୍ତ ପଦକ୍ଷେପ ଗ୍ରହଣ କରିବେ ହୋମ୍ ମିନିଷ୍ଟ୍ରି ଆସାମ୍ ଆସାମରେ କାର୍ଯ୍ୟରତ ସମସ୍ତ ବିଦେଶୀ ସାମ୍ବାଦିକଙ୍କୁ ରାଜ୍ୟ ଛାଡ଼ି ଚାଲିଯିବା ପାଇଁ କୁହାଯାଇଥିବା ସଂକ୍ରାନ୍ତରେ ଗଣମାଧ୍ୟମରେ ପ୍ରକାଶ ପାଇଥିବା ଖବରକୁ କେନ୍ଦ୍ର ସରକାର ଖଣ୍ଡନ କରିଛନ୍ତି ଟ୍ୱିଟ୍ କରି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମୁଖପାତ୍ର କହିଛନ୍ତି ସମସ୍ତ ବିଦେଶୀ ସାମ୍ବାଦିକ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟରୁ ଅନୁମତି ନେଇ ଆସାମକୁ ଗସ୍ତ କରିପାରିବେ ସେମାନଙ୍କୁ ଅନୁମତି ଦେବା ପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ବୈଦେଶିକ ମନ୍ତ୍ରଣାଳୟ ସହ ବିଚାର ବିମର୍ଶ କରୁଛି ମୁଖପାତ୍ର କହିଛନ୍ତି ବିଦେଶୀ ସାମ୍ଭାଦିକମାନଙ୍କ ପାଇଁ କୌଣସି ସୁରକ୍ଷିତ ଅଞ୍ଚଳ ଅନ୍ତମତି କିମ୍ବା କଟକଣା ଅଞ୍ଚଳ ଅନ୍ତମତିର ଆବଶ୍ୟକ ନାହିଁ କାରଣ ଆସାମରେ ସେଭଳି କୌଣସି ଅଞ୍ଚଳ ନାହିଁ ଏଭଳି ଖବରକ୍ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଭିତ୍ତିହୀନ ବୋଲି ଦର୍ଶାଇ ଏହି ଖବର ପ୍ରକାଶ ପାଇବା ପାଇଁ ସମ୍ପର୍ଶ୍ଣ ରୂପେ ସମ୍ପୂକ୍ତ ଗଣମାଧ୍ୟମ ସଂସ୍ଥା ଦାୟି ବୋଲି କହିଛି ମ୍ନମ୍ଘାଇ ରେନ୍ ମୁମ୍ବାଇ ଓ ଏହାର ଆଖପାଖ ଅଞ୍ଚଳରେ ଆଜି ସକାଳୁ ଭିଷଣ ବର୍ଷା ଲାଗି ରହିଛି ଥାଣେ ପାଲଘର ନବିମୁମ୍ବାଇ ଓ ରାଇଗଡ଼ ଆଦି ଅଞ୍ଚଳରେ ନାହିଁ ନ ଥିବା ବର୍ଷା ହେଉଛି ମୁମ୍ବାଇ ଓ ଏହାର ସହରତଳୀ ଅଞ୍ଚଳରେ ମଧ୍ୟ ଗତକାଲି ମଧ୍ୟମରୁ ପ୍ରବଳ ବର୍ଷା ହୋଇଥିଲା ଭାରତୀୟ ପାଣିପାଗ ବିଭାଗ ମୁମ୍ୟାଇ ଥାଣେ ପାଲଘର ଓ ରାଇଗଡ଼ ପାଇଁ ବର୍ଷା ସତର୍କତା ଜାରି କରିଛି ମୁମ୍ୟାଇ ଓ ଏହାର ଆଖପାଖ ଅଞ୍ଚଳରେ ଭିଷଣ ବର୍ଷା ଯୋଗୁଁ ବିଭିନ୍ନ ତଳିଆ ଅଞ୍ଚଳରେ ପାଣି କମି ରହିବାରୁ ଯାନବାହନ ଚଳାଚଳ ଘୋର ବାଧାପ୍ରାପ୍ତ ହୋଇଛି ସମସ୍ତ ତିନୋଟିଯାକ ସହରତଳି ଅଞ୍ଚଳ ରେଳସେବା ମଧ୍ୟ ଆଜି ସକାଳୁ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି ନାଲା ସୋପାରା ଷ୍ଟେସନ୍ଠାରେ ରେଳ ଲାଇନ୍ ବର୍ଷା ଜଳରେ ବୃଡ଼ି ରହିଥିବାରୁ ପଣ୍ଢିମ ରେଳ ଲାଇନ୍ର ଦୂରଗାମୀ ଟ୍ରେନ୍ଗୁଡ଼ିକ ଅଟକି ରହିଥିବାର ଖବର ମିଳିଛି କିନ୍ତୁ ମୁମ୍ବାଇ ବିମାନ ବନ୍ଦରରେ ବିମାନ ସେବା ସ୍ୱାଭାବିକ ରହିଛି ଡୋନିଅର୍ କେ କେ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରଣାଳୟର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଆସନ୍ତାକାଲି କାନ୍ମୁ କାଶ୍ମୀର ଗସ୍ତ କରିବେ ଜାମ୍ମୁ କାଶ୍ମୀରରେ ଆରମ୍ଭ କରାଯିବାକୁ ଥିବା ନ୍ତଆ ସଂସ୍କାର ଓ ନିୟମାବଳୀଗୁଡ଼ିକର ପଦ୍ଧତିକୁ ଅନୁଧ୍ୟାନ କରିବା ଏହି ଗସ୍ତର ମୂଳ ଲକ୍ଷ୍ୟ ଏକ ସରକାରୀ ଇସ୍ତାହାରରେ କୁହାଯାଇଛି ଏଇ ନିକଟରେ ଉତ୍ତର ପୂର୍ବାଞ୍ଚଳ ବିକାଶ ମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ବସି ଏହି ଗସ୍ତ ସଂକ୍ରାନ୍ତରେ ଆଲୋଚନା ହୋଇଥିଲା ଏହି ଗସ୍ତ ସମୟରେ ଜାମ୍ମୁ କାଶ୍ମୀରର ଲୋକମାନଙ୍କ ପାଇଁ ସ୍ଥାୟୀ ଜିବିକା ନିର୍ବାହନ ମହିଳାମାନଙ୍କୁ କ୍ଷମତାପନ୍ନ କରିବା ଓ ସଂପ୍ରଦାୟ ଭିତ୍ତିକ ଯୋଜନା ଉପରେ ମୁଖ୍ୟତ ଆଲୋକପାତ କରାଯିବ ଉତ୍ତର ପୂର୍ବାଞ୍ଚଳ ଓ ଜାମ୍ମୁ କାଶ୍ମୀରର କୃଷକ ଏବଂ ହସ୍ତଶିଳ୍ପିମାନଙ୍କ ବିଷୟ ବାହାରେ ଜଣାଇବା ପାଇଁ କାର୍ଯ୍ୟକ୍ରମ ସ୍ଥାନୀୟ ଉତ୍ପାଦିତ ସାମଗ୍ରୀଗୁଡ଼ିକ ପାଇଁ ସୋରୁମ୍ ସ୍ଥାପନ ଗୋଷୀ ଭିଭିକ ପ୍ରାକୃତିକ ସମ୍ଭଳ ପରିଚାଳନା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆଦାନପ୍ରଦାନ ପ୍ରତି ମଧ୍ୟ ଆଲୋକପାତ କରାଯିବ ହୋମ୍ ଟେରୋରିଷ୍ଟ ଦାଉଦ୍ ଇବ୍ରାହିମ୍ ହଫିଜ୍ ସଇଦ୍ ଜାକି ଉର୍ ରେହେମାନ୍ ଲଖବି ଓ ମସ୍ଦ୍ ଅଜହରକ୍ ବେଆଇନ୍ କାର୍ଯ୍ୟକଳାପ ନିବାରଣ ସଂଶୋଧନ ଆଇନ୍ ଅଧୀନରେ ସଂପ୍ରତି ହୋଇଥିବା ସଂଶୋଧନ ଅନୁସାରେ ସନ୍ତାସବାଦୀ ଘୋଷଣା କରାଯାଇଛି ପୂର୍ବରୁ ସେମାନଙ୍କୁ ଭାରତରେ ମୋଷ୍ଟ ୱାଣ୍ଟେଡ୍ ସନ୍ତାସବାଦୀ ଘୋଷଣା କରାଯାଇ ସାରିଛି ସଂଶୋଧିତ ଆଇନ୍ରେ ସରକାର ସେମାନଙ୍କୁ ବ୍ୟକ୍ତିଗତ ସ୍ତରରେ ସନ୍ତାସବାଦୀ ଘୋଷଣା କରିଛନ୍ତି ଏକ ବିଜ୍ଞପ୍ତିରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସେମାନେ ସମସ୍ତେ ଜଘନ୍ୟ ସନ୍ତାସବାଦୀ କାର୍ଯ୍ୟକଳାପରେ ଲିପ୍ତ ଅଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ଏହି ସନ୍ତାସବାଦୀମାନଙ୍କୁ ସଂଶୋଧିତ ଆଇନ୍ ଅନ୍ତସାରେ ପ୍ରଥମ ଥର ପାଇଁ ବ୍ୟକ୍ତିଗତ ସ୍ତରରେ ସନ୍ତାସବାଦୀ ଘୋଷଣା କରାଯାଇଛି

କର୍ତ୍ତାରପୁର ସାହିବ ଭାରତୀୟ ତୀର୍ଥଯାତ୍ରୀମାନେ କୌଣସି ପ୍ରତିବନ୍ଧକ ବିନା କର୍ତ୍ତାରପୁର ସାହିବକୁ ଭିଜା ମୁକ୍ତ ଗସ୍ତ କରିବା ଲାଗି ଆଜି ଭାରତ ଓ ପାକିସ୍ତାନ ଏକମତ ହୋଇଛନ୍ତି କର୍ତ୍ତାରପୁର ସାହିବ କରିଡ଼ରର କାର୍ଯ୍ୟକାରୀତା ପଦ୍ଧତି ସଂକ୍ରାନ୍ତରେ ଆଜି ଅନୁଷ୍ଠିତ ତୂତୀୟ ପର୍ଯ୍ୟାୟ କଥାବାର୍ତ୍ତା ପରେ ଦୁଇ ଦେଶ ଏହି ବୁଝାମଣାରେ ଉପନିତ ହୋଇଛନ୍ତି ଏହି କଥାବାର୍ତ୍ତା ଅଟ୍ଟାରୀଠାରେ ଅନୁଷ୍ଠିତ ହୋଇଛି ଭାରତୀୟ ପ୍ରତିନିଧି ଦଳର ନେତୃତ୍ୱ ସ୍ୱରାଷ୍ଟ୍ର ବିଭାଗ ଯୁଗ୍ମ ସଚିବ ନେଇଥିବା ବେଳେ ପାକିସ୍ତାନ ପ୍ରତିନିଧି ଦଳର ନେତୃତ୍ୱ ସେଠାକାର ବୈଦେଶିକ ମନ୍ତ୍ରଣାଳୟର ଦକ୍ଷିଣ ଏସିୟ ଓ ସାର୍କ ସମ୍ଭନ୍ଧୀୟ ମହାନିର୍ଦ୍ଦେଶ ନେଇଥିଲେ ଓସିଆଇ କାର୍ଡ ଥିବା ଭାରତୀୟ ତୀର୍ଥଯାତ୍ରୀମାନେ ମଧ୍ୟ ଗୁରୁଦ୍ୱାରା କର୍ତ୍ତାରପୁର ସାହିବକୁ ଏହି କରିଡ଼ର ଦେଇ ଗସ୍ତ କରିପାରିବେ ଏହି କରିଡ଼ର ଦେଇ ପ୍ରତିଦିନ ପାଞ୍ଚ ହଜାର ତୀର୍ଥଯାତ୍ରୀ ଗୁରୁଦ୍ୱାରା କର୍ତ୍ତାରପୁର ସାହିବ ପରିଦର୍ଶନ କରିପାରିବେ ସ୍ୱତନ୍ତ୍ର ଉତ୍ସବରେ ଏହାଠାରୁ ଅଧିକ ସଂଖ୍ୟକ ତୀର୍ଥଯାତ୍ରୀମାନେ ମଧ୍ୟ ଗୁରୁଦ୍ୱାରା କର୍ତ୍ତାରପୁର ସାହିବକୁ ପରିଦର୍ଶନ କରିପାରିବେ କିନ୍ତୁ ଏଥିପାଇଁ ପାକିସ୍ତାନକୁ ତୀର୍ଥଯାତ୍ରୀ ସଂଖ୍ୟା ନିୟମରେ ପରିବର୍ତ୍ତନ କରିବାକୁ ପଡ଼ିବ ତୀର୍ଥଯାତ୍ରୀମାନଙ୍କ ସଂଖ୍ୟା ଯେତେ ଦୂର ସମ୍ଭବ ବୃଦ୍ଧି କରିବାକୁ ପାକିସ୍ତାନ ତାର ପ୍ରତିଶ୍ରତିବଦ୍ଧତା ବିଷୟ ଜଣାଇଛି

ଭାରତ ପଟରୁ ଆନ୍ତର୍ଜାତିକ ସୀମା ପର୍ଯ୍ୟନ୍ତ ଚାରିଲାଇନ୍ ବିଶିଷ୍ଟ ରାଜପଥର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଚାଲିଛି ଚଳିତ ମାସ ଶେଷ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇଯିବ